ଏଥ୍ପାଇଁ ଶିକ୍ଷକମାନଙ୍କର ଅଭାବ ରହିବ ନାହିଁ ବୋଲି ସ୍କୁଲ୍ ଓ ଗଶଶିକ୍ଷା ବିଭାଗ ପକ୍ଷରୁ ସ୍ୱଷ୍ କରାଯାଇଛି ଦକ୍ଷ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କୁ ଏହିସବୁ ଶ୍ରେଶୀରେ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ କିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଏହାପରେ ଅନ୍ୟ ଅଧିକାରୀମାନେ କୋଭିଡ୍ ଟିକା ନେଇଥିଲେ